ଶୃନ୍ୟକାଳରେ ଅନୁରୂପ ପ୍ରସଙ୍ଙ ଉଠାଇ ବିରୋଧି ସଦସ୍ୟମାନେ ଗୃହ ମଧଭାଗରେ ହଟ୍ଟଗୋଳ କରିବାରୁ ବାଚସ୍ୱତି ଗୃହକୁ ଅପରାହ୍ନ ତିନିଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ

ସେହିପରି ଶିକ୍ଷା ସ୍ୱାସ୍ଥ୍ୟ ଜଳସେଚନ ଗ୍ରାମୀଣ ଆବାସ ସାମାଜିକ ସୁରକ୍ଷା ଓ ବିଭିନ୍ନ ଭତ୍ତା ଆଦି ସମ୍ପର୍କରେ ଶ୍ରୀ ବେହେରା ବିସ୍ତୃତ ସୂଚନା ଦେଇଛନ୍ତି

ତେବେ ବିଧାନସଭା ଅଭିମୁଖେ ବି ଯୁବମୋର୍ଚ୍ଚା କର୍ମୀମାନେ ଅଗ୍ରସର ହେଉଥିବାବେଳେ ପୁଲିସ୍ ସେମାନଙ୍ଙୁ ଅଟକାଇଥିଲା ଫଳରେ ପୁଲିସ୍ ସହ ଯୁବମୋର୍ଚ୍ଚା କର୍ମୀଙ୍କ ମଧ୍ଧରେ ଧସ୍ତାଧସ୍ତି ହୋଇଥିଲା ପୁଲିସ୍ ମଧ କେତେକ ବିକେପି ଯୁବମୋର୍ଚ୍ଚା କର୍ମୀଙ୍କୁ ଗିରଫ କରିଥିବା ଜଣାପଡ଼ିଛି

ଆଜି ସକ୍ଷ୍ୟା ସୁଦ୍ଧା ଦାବି ପ୍ରରଣ କରିବାକୁ ଡିକିପି ପ୍ରତିଶ୍ରତି ଦେଇଥିବା ସଂଘର ସଭାପତି କହିଛନ୍ତି

ଜଷିସ୍ ପଟ୍ଟନାୟକ ପ୍ରଥମେ ଓଡ଼ିଶା ହାଇକୋର୍ଟରେ ଅତିରିକ୍ତ ବିଚାରପତି ଭାବେ ଶପଥ ନେଇଥିଲେ ପରେ ତାଙ୍କର ଝାଡ଼ଖଣ୍ଡ ହାଇକୋର୍ଟକୁ ବଦଳି ହୋଇଥିଲା

ଏହି ମାମଲାର ବିଚାର ହାଇକୋର୍ଟରେ ଚାଲିଥିବାବେଳେ କୋର୍ଟ ଆକି ମାମଲାର ଶୁଣାଣି ଶେଷକରି ରାୟକୁ ସଂରକ୍ଷିତ ରଖିଛନ୍ତି

ବିଜାପୁର ଏସ୍ପି ମୋହିତ ଗର୍ଗ କହିଛନ୍ତି ଏହି ଘଟଣାରେ ଆଉ କେତେକ ମାଓବାଦୀ ଆହତ ହୋଇଥିବା ଅନୁମାନ କରାଯାଉଛି

ଯାଜପୁର କିଲ୍ଲା ତାହାରପୁର ପ୍ରର୍ଷାଙ୍ଗ ଶିକ୍ଷା କେନ୍ଦର ବିଂଶତମ ବାର୍ଷିକ ଉହବର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ବିଶିଷ୍ ସାହିତ୍ୟିକ ମନୋଜ ଦାସ ଏହା କହିଛନ୍ତି ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ଆଖପାଖର ଶତାଧିକ ବୃଦ୍ଧିଜିବୀ ସାମିଲ ହୋଇଥିଲେ

କିନ୍ତୁ ସ୍ୱାସ୍ଥ୍ୟଗତ କାରଶ ଦର୍ଶାଇ ସେ ଏହାକୁ ଏଡ଼ାଇ ଯାଇଛନ୍ତି ଏନେଇ ସେ ଏକମାସ ଅଧିକ ସମୟ ମାଗିଛନ୍ତି